ସୀମା ନିକଟରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ହେଉଛି ଭାରତ ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ମଳଲକ୍ଷ୍ୟ

ପିଏମ୍ ମରିସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏହାର ଭାଗିଦାର ରାଷ୍ଟ୍ରଗୁଡ଼ିକ ସହ ଅଭିବୃଦ୍ଧି ପଥରେ ଅଗ୍ରସର ହେବାକୁ ସର୍ବଦା ଆପୋଷ ବିଶ୍ୱାସ ଭିତ୍ତିକ ନୀତିକୁ ଅଗ୍ରାଧିକାର ଦେଇଆସିଛି ପ୍ରଧାନମନ୍ତୀ ଶ୍ରୀ ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ମିଳିତ ଭାବେ ଗତକାଲି ପୋର୍ଟ ଲୁଇସ୍ରେ ମରିସସ୍ ସୁପ୍ରିମକୋର୍ଟର ନୃତନ ଅଟ୍ଟାଳିକାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ଭାରତର ସଂପର୍କ କେବେ ବି ଅର୍ଥକୈନ୍ଦ୍ରିକ ହୋଇ ନାହିଁ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 ମରିସସ୍ ସହ ଭାରତର ବନ୍ଧୁତା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଦୁଇଦେଶ ମଧ୍ୟରେ ପୂରାତନ ସମୟରୁ ସାଂସ୍କୃତିକ ସଂପର୍କ ରହିଆସିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ 'ସାଗର ନୀତି'ରେ ବିଶ୍ୱାସ କରେ ଯାହା ଅନୁସାରେ ସମଗ୍ର ଅଞ୍ଚଳର ବିକାଶ ଅଭିବୃଦ୍ଧି ଓ ସୁରକ୍ଷାକୁ ନିର୍ଣିତ କରାଯାଇ ପାରିବ

ଭାରତର ବିକାଶ ନୀତିରେ ମାନବ ସମାଜକୁ ସର୍ବଦା ଅଗ୍ରାଧକାର ଦିଆଯାଇ ଆସ୍କ୍ରି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି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 କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସେମାନଙ୍କର ଉଦ୍ୟମକ୍ତ ସେ ପ୍ରଶଂସା କରିଛନ୍ତି ଅନେକ ଦେଶର ବିକାଶରେ ଭାରତର ଭୂମିକାକୁ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ମରିସସ୍ ସହ ଭାରତର ସଂପର୍କ ଆଗାମୀ ଦିନରେ ଉଚ୍ଚ ଶିଖରକୁ ଛୁଇଁବ ବୋଲି ତାଙ୍କର ଦୂଡ଼ ବିଶ୍ୱାସ ରହିଛି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କଗନ୍ନାଥ କହିଛନ୍ତି ଭାରତ' ମରିସସ୍ର ବିକାଶରେ ସର୍ବଦା ଏକ ବନ୍ଧୁ ରାଷ୍ଟ୍ରର ଭୂମିକା ନିର୍ବାହ କରି ଆସୁଛି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 ଶ୍ରୀ ଜଗନ୍ନାଥ ତାଙ୍କ ଦେଶର ବିକାଶ ପ୍ରକଞ୍ଚଗୁଡ଼ିକରେ ଭାରତ ସହାୟତା କରିଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦୀଙ୍କ ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସ ନୀତିକୁ ସେ ପ୍ରଶଂସା କରିଛନ୍ତି

ଇଣ୍ଡିଆ ଏଲ୍ଏସି ଭାରତ କହିଛି ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ଅପସାରଣ ପ୍ରକିୟା ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ସେଠାରେ ଉନ୍ନତି ଦେଖାଦେଇଛି ଗତକାଲି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି କହିଛନ୍ତି ସେ କହିଛନ୍ତି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିର୍ଦ୍ଧାରଣ କରିବାଲାଗି ଭାରତ ଓ ଚୀନ୍ର ବରିଷ୍ଣ କମାଣ୍ଡର୍ମାନଙ୍କ ମଧ୍ୟରେ ଆଗାମୀ ଦିନରେ ବୈଠକ ଅନୁଷ୍ଠିତ ହେବ ସୀମା ନିକଟରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ହେଉଛି ଦ୍ୱିପାକ୍ଷିକ ସମ୍ପର୍କର ମୂଳଲକ୍ଷ୍ୟ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଏହି ପରିସ୍ଥିତିରେ ଭାରତ ମଧ୍ୟ ଆଶା ରଖିଛି ସୀମା ନିକଟରୁ ସମ୍ପର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ସହିତ ସେଠାରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ଦିଗରେ ଚୀନ୍ ଆବଶ୍ୟକ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୈଠକରେ ବାସ୍ତବ ନିୟନ୍ତ୍ରଣ ରେଖା ଓ ବିଶେଷକରି ପଶ୍ଚିମାଞ୍ଚଳ ସେକୂର୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି

ଭିପି ଏଜୁକେସନ୍ ପଲିସି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଦେଶର ସମସ୍ତ ଶିଶୁ ଓ ଯୁବବର୍ଗଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ହେଉଛି ନୃତନ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ଏ ସମ୍ପର୍କରେ ଟ୍ୱିଟ୍ କରି ଏହି ଶିକ୍ଷାନୀତିକୁ ସରକାର ମଞ୍ଜୁରି ପ୍ରଦାନ କରିଥିବାରୁ ଶ୍ରୀ ନାଇଡୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଏହି ନୀତିରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ମାତୃଭାଷା ଉପରେ ବିଶେଷ ଧ୍ୟାନ ଦିଆଯଇଛି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

ମନ୍ତ୍ରୀ କହିଛନ୍ତି ଏକ୍ଟ୍ରା କରିକୁଲାର ଆକ୍ଟିଭିଟି ଓ ପିଲାମାନଙ୍କର ଦକ୍ଷତା ବୃଦ୍ଧି ଭଳି ବିଷୟଗୁଡ଼ିକ ଉପରେ ଷଷ୍ଠ ଶ୍ରେଣୀରୁ ଆଲୋକପାତ କରାଯିବ ଯାଫଳରେ ସେମାନେ ଦ୍ୱାଦଶ ଶ୍ରେଣୀରେ ପହଞ୍ଚିବା ବେଳକ୍ ବେଶ୍ ଦକ୍ଷତା ଅର୍ଜନ କରିପାରିଥିବେ

ଆମ ସମ୍ଭାଦଦାତା କଣାଇଛନ୍ତି କେନ୍ଦ୍ର ସରକାର' ରାଜ୍ୟସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି ପରୀକ୍ଷା ସନ୍ଧ୍ୟାନ ଚିକିତ୍ସା ରଣକୌଶଳ ସହାୟତାରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଛନ୍ତି ଭୂତାଣୁ ସଂକ୍ରମଣକୁ ରୋକିବା ଓ ରୋଗୀମାନଙ୍କର ଚିକିତ୍ସା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଦେଶରେ ଆରୋଗ୍ୟହାର ବୃଦ୍ଧି ପାଇଚାଲିଥିବା ବେଳେ ମୃତ୍ୟୁ ହାରରେ କ୍ରମାଗତ ଭାବେ ହ୍ରାସ ଘଟୁଛି

ଏହା ଅନ୍ତର୍ଗତ ଜିସିସି ଦେଶ ସମ୍ବହ ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ବ୍ରିଯେନ୍ କର୍ମାନୀ ଫ୍ରାନ୍ସ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ ମାଲେସିଆ ଫିଲିପାଇନ୍ସ ସିଙ୍ଗାପୁର ବାଂଲାଦେଶ ମ୍ୟାମାର ଥାଇଲ୍ୟାଣ୍ଡ ଚୀନ୍ ଇକ୍ରାଏଲ୍ କାକାଖ୍ସ୍ତାନ ଆଦି ରାଷ୍ଟ୍ରସମ୍ବହ ରହିଛି